ଡିଜିଟାଲ ପ୍କାଟଫର୍ମର ବ୍ୟବହାର କରି ପ୍ରଦେଶର କାର୍ଯ୍ୟକର୍ତ୍ତାମାନେ ଏକାଠୀ ହେଉଛନ୍ତି

ଏଥ୍ସହ ଏହାର ମୁକାବିଲା ପାଇଁ ଭୁବନେଶ୍ୱରସ୍ଥିତ ଅଗୁିଶମ କେନ୍ଦ୍ରରେ ମକ୍ ଡ୍ରିଲ୍ ଆର ହୋଇଛି

ରିପୋର୍ଟ ପକିଟିଭ୍ ଆସିବା ପରେ ଆକ୍ରାନ୍ତ ମହିଳାଙ୍କୁ ଜୟପୁର କୋଭିଡ୍ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଅଡୁଗୁଡ଼ା ଗ୍ରାମକୁ କକ୍କେନ୍ମେଣ୍କ ଜୋନ୍ ଘୋଷଣା କରାଯାଇଛି

ଜିଲ୍ଲାବାସୀ ସତର୍କ ରହିବାକୁ ଓ ଅସ୍ତାୟୀ ମେଡିକାଲ୍ ସେକ୍ଷର୍ଠାରୁ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ କହିଛନ୍ତି

ସେହି ପ୍ରବାସୀମାନେ କେନ୍ଦାପଡ଼ା ଜିଲ୍ପାର ହୋଇଥିବାରୁ ସେମାନଙ୍କୁ ବିମାନ ବନରରେ ପ୍ରାଥମିକ ଯାଞ୍ ପରେ ସ୍ୱତନ୍ତ ବସ୍ ଯୋଗେ କେନ୍ଦ୍ରାପଡ଼ା ନିଆଯାଇଛି

ଗତକାଲି ରାତିରେ ଫ୍ୟାକ୍ଟିରୁ ନିଆଁ ବାହାରୁଥିବା ଦେଖ୍ ସ୍ରାନୀୟ ଲୋକେ ଦମକଳକ୍ ଖବର ଦେଇଥିଲେ